ଜେକେ ଡିଡିସି ପୋଲ୍ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ଥରପାଇଁ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ଲାଗି ମତଦାନ ହେଉଛି

ରିଜର୍ଭ ବ୍ୟାଙ୍କ୍ ଗଭର୍ଷର ଶକ୍ତିକାନ୍ତ ଦାସ ଏହି ବିଷୟରେ ଘୋଷଣା କରିଛନ୍ତି

ଦେଶରେ ଡିଜିଟାଲ୍ ନେଣଦେଣ ବ୍ୟବସ୍ଥାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି

ରିଭର୍ କ୍ଲିନିକ୍ ନଦୀଗୁଡ଼ିକ ସଫା କରିବା ଓ ପ୍ରଦ୍ଦଷଣମୁକ୍ତ କରିବାପାଇଁ ଭାରତର ଉଦ୍ୟମକୁ ଆନ୍ତର୍ଜାତିକ ବ୍ୟାଙ୍କ୍ ପ୍ରଶଂସା କରିଛି

ସେ କହିଛନ୍ତି ଭାରତ ସରକାର ତାଙ୍କର ଆଭିମ୍ରଖ୍ୟରେ ପରିବର୍ତ୍ତନ ଆଶିଛନ୍ତି ମୌଳିକ ଡାଞ୍ଚାର ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ସହିତ ଲୋକମାନଙ୍କର ଆଚରଣରେ ପରିବର୍ତ୍ତନ ଆଣିବା ଦିଗରେ ଭାରତ ସରକାର ପଦକ୍ଷେପମାନ ଗ୍ରହଣ କରିଥିବାର ସେ କହିଛନ୍ତି ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନ ମହାନିର୍ଦ୍ଦେଶକ ରାଜୀବ ରଞ୍ଜନ ମିଶ୍ରା 'ନମାମି ଗଙ୍ଗେ' ମିଶନର ସଫଳତା ପାଇଁ ତାଙ୍କ ଟିମ୍ ସ୍ୱେଚ୍ଛାସେବୀ ଶିକ୍ଷାବିତ୍ ଓ ସ୍ୱୟଂ ସହାୟକ ଗୋଷ୍ଠୀଗ୍ରଡ଼ିକର ଉଦ୍ୟମକ୍ତ ପ୍ରଶଂସା କରିଛନ୍ତି

ଅର୍ଥ ସଚିବ ଡକ୍କର ଏବି ପାଣ୍ଡେ ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ତରୁଣ ବଜାକ୍ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କେଭି ସୁବ୍ରମଣ୍ୟନ୍ ଓ ବହୁ ବରିଷ୍ଠ ଅଫିସର ବୈଠକରେ ଅଂଶଗ୍ରହଣ କର୍ଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଏଇ କିଛି ବର୍ଷ ଧରି ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବା ପୂର୍ବରୁ ପ୍ରାକ୍ ବଜେଟ୍ ଆଲୋଚନା କର୍ତ୍ଥି ଏଥିରେ ଶିଳ୍ପ ଓ ବଣିକ ସଂଘ ବିଭିନ୍ନ ବାଣିଜ୍ୟ ସଂସ୍ଥା ଓ ଏ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କର ମତାମତ ନିଆଯାଉଛି ଉତ୍ତରାଖଣ୍ଡ ଫାର୍ମ ଲ' ଉତ୍ତରାଖଣ୍ଡ କୃଷକମାନଙ୍କର ଏକ ପ୍ରତିନିଧ୍ୟ ଦଳ ଗତକାଲି ନ୍ନଆଦିଲ୍ଲୀରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ସାକ୍ଷାତ୍ କରି ନ୍ନଆ କୃଷି ଆଇନଗୁଡ଼ିକ ପ୍ରତି ସେମାନଙ୍କର ସମର୍ଥ ଜଣାଇଛନ୍ତି ଏହି ଆଇନକୁ ସେମାନେ ସମର୍ଥନ କରିଥିବାରୁ କୃଷିମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ତୋମର କହିଛନ୍ତି ଉତ୍ତରାଖଣର କୃଷକମାନେ ନୂଆ କୃଷି ଆଇନକୁ ଠିକ୍ ଭାବେ ବୁଝିପାରିଛନ୍ତି ଓ ଏହା ଉପରେ ସେମାନଙ୍କର ମତାମତ କ୍ଜଣାଇବା ସହ ଏହା ପ୍ରତି ସମର୍ଥନ ଜଣାଇଛନ୍ତି କୃଷି ରାଷ୍ଟ୍ରମନ୍ତ୍ରୀ କେିଳାସ ଚୌଧୁରୀ ଓ ଉତ୍ତରାଖଣ୍ଡ ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେ ଏହି ସମୟରେ ସେଠାରେ ଉପସ୍ଥିତ ଥିଲେ କୃଷିମନ୍ତୀଙ୍କୁ ଭେଟି ନୂଆ କୃଷି ଆଇନକୁ ସମର୍ଥନ କରିବାରେ ଏହା ହେଉଛି କୃଷକମାନଙ୍କ ତୃତୀୟ ଦଳ ପୂର୍ବରୁ ହରିୟାଣା କୁଷକମାନଙ୍କର ଏକ ପ୍ରତିନିଧି ଦଳ କୃଷିମନ୍ତ୍ରୀଙ୍କୁ ସାକ୍ଷାତ୍ କରି ନୂଆ କୃଷି ଆଇନକୁ ସମର୍ଥନ କରିଥିଲେ ପାକ୍ ଟେରରିଷ୍ଟ ଜନ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ପୋଶନା ଅଞ୍ଚଳରେ ଯବାନଙ୍କ ଗୁଳିରେ ଦ୍ରଇ ଜଣ ପାକିସ୍ତାନୀ ସନ୍ତାସବାଦୀ ପ୍ରାଣ ହରାଇଥିବାବେଳେ ଜଣେ ସନ୍ତାସବାଦୀକୁ ଗିରଫ କରାଯାଇଛି